ଫଳରେ ସବୁଦିନିଆ ରୋପାକ୍ ଜେଟି ସେବା ଉପଲହ୍ସ ହୋଇପାରିବ

ସେହିଭଳି ଏହି ଘଟଣାରେ ଗୁର୍ତରଙ୍କ ଚିକିହା ଖର୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି

ଏହି ସ୍ଥାନଗୁଡ଼ିକରେ ଆସନ୍ତା କାଲିଠାରୁ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ଡାଉନ୍ ଘୋଷଣା କରାଯାଇଛି

ଶିକ୍ଷକମାନେ ଅନଲାଇନରେ କ୍ଲୁସ ନେବେ

ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ କ୍ରୀଷନ୍ କୁମାର ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ କେତେକ ପ୍ରମୁଖ ସେବାୟତ ଓ ନିଯୋଗର ପ୍ରତିନିଧିମାନେ ଯୋଗଦେଇଥିଲେ

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ଆଗାମୀ ମେ' ମାସ ଶେଷ ସପ୍ତାହରେ ସାନି ଆକଳନ ପ୍ରକାଶ କରାଯିବ ବୋଲି ପାଶିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି